ଅନୁଷିତ ଏ ସଂକ୍ରାନ୍ତୀୟ ଏକ ଉଚ୍ଚସରୀୟ ବୈଠକରୁ ଏହି ସୂଚନା ମିଳିଛି ସରକାରୀ ଓ ଘରୋଇ ସହଭାଗିତାରେ ପିପିପିରେ ନିର୍ମାଣ ହେବାକୁ ଥିବା ଏହି ବନ୍ଦରଟି ଦୁଇଟି ପର୍ଯ୍ୟାୟରେ ଶେଷ ହେବ ପ୍ରଥମ ପର୍ଯ୍ୟାୟରେ ଦୁଇଟି ବର୍ଥ ଏବଂ ଆନୁଷଙ୍ଗିକ ଭିଭିମି ନିର୍ମାଣ କରାଯିବ

ତେବେ ଏଭଳି ନିଷ୍ବତ୍ତି ନେବାରେ ରାଜ୍ୟ ସରକାର ବିଳମ୍ୟ କରିଛନ୍ତି ବୋଲି ମଧ୍ଧ ସେ କହିଛନ୍ତି

କ୍ୟାବିନେଟ୍ର ବୈଠକ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଶ୍ର୍ଣ ବୈଠକ ବସିବ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧ୍ୟଷତାରେ ଅପରାହ୍ବରେ ସଚିବାଳୟଠାରେ ଏହି ବୈଠକ ବସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି

ବର୍ଉମାନର ପୁଲିସ କମିଶନର ଥିବା ୱାଇ ବି ଖୁରାନିଆଙ୍କୁ ଅତିରିକ୍ତ ପୁଲିସ ଡିଜି ଦାୟିତ୍ ଅର୍ପଣ କରାଯାଇଛି

ବରିଷ୍ଡ ଆଇପିଏସ୍ ଅଧିକାରୀ ସଂଜୀବ ପଣ୍ଢାଙ୍କୁ ପରିବହନ କମିଶନର ଭାବେ ଏବଂ ଆଇନ୍ ଶୃଙ୍ଖଳା ଦାୟିତ୍ୱରେ ଅମିତାଭ ଠାକୁରଙ୍କୁ ଓଡ଼ିଶା ସଶସ୍ତ ବାହିନୀ ଆଇଜି ଭାବେ ଅତିରିକ୍ତ ଦାୟିତ୍ ଅର୍ପଣ କରାଯାଇଛି

ରାଜ୍ୟ ଖାଦ୍ୟଯୋଗାଣ ବିଭାଗର ଅତିରିକ୍ତ ସଚିବ ଏନେଇ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖୁଛନ୍ତି

ଏହାକୁ ଦୃଷ୍ଟିରେ ରଖ୍ ମାଓପ୍ରଭାବିତ ଜିଲ୍ଲ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଚାକୁ କଡାକଡି କରାଯାଇଛି ମାଲକାନଗିରି ଓ ଫୁଲବାଣୀ ସହିତ ଅନ୍ୟାନ୍ୟ କେତୋଟି ରୁଟ୍ରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି

ବରଗଡ଼ ବଲାଙ୍ଗୀର ମହାସମୁନ୍ଦ ଡିଭିଜନ ପକ୍ଷରୁ ଏହି ବ୍ୟାନର ଏବଂ ଲିଫ୍ଲେଟ ଲଗାଯାଇଥିବା ଜଣାପଡିଛି

କୋରାପୁଟ ଜିଲ୍ଲାରେ ପୁଲିସ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି